ଜାନୁଆରୀ ପହିଲାରୁ ନୂଆ ଜିଏସ୍ଟି ହାର ଲାଗୁ ହେବ

ସନ୍ତାସବାଦର ଦମନରେ ସଫଳ ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ପୁଲିସ୍ ବାହିନୀର ପ୍ରଶଂସା କରିଛନ୍ତି

ନ୍ତଆଦିଲ୍ଲୀରେ କିଏସ୍ଟି ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପଭି ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସ୍ରଚନା ଦେଇ ଶ୍ରୀ ଜେଟଲୀ କହିଛନ୍ତି ସେହି ସାମଗ୍ରୀଗୁଡ଼ିକ ମଧ୍ୟରେ ଟେଲିଭିଜନ ଟାୟାର୍ ପାୱାରବ୍ୟାଙ୍କ୍ ଓ ଭିଡ଼ିଓ ଗେମ୍ ଅନ୍ତର୍ଭକ୍ତ

ସେଗୁଡ଼ିକ ମଧ୍ୟରେ ସିମେଙ୍କ ଅଟୋପାର୍ଟସ୍ ଏସି ଓ ଡିଶ୍ ଓାଶର ଭଳି ବିଳାଶ ସାମଗ୍ରୀ ରହିଛି

ଜନଧନ ଜମାଖାତା ଧାରୀମାନଙ୍କୁ ବ୍ୟାଙ୍କ୍ମାନେ ଯୋଗାଉଥିବା ସେବା ଉପରୁ ଜିଏସ୍ଟି ଛାଡ଼ କରାଯିବ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ନ୍ତୁଆ ଜିଏସ୍ଟି ହାର ଲାଗୁ ହେବ

ରାଜସ୍ୱ ଉପରେ ଅଧ୍ୟୟନ ପାଇଁ ଏକ ସାତ ଜଣିଆ ମନ୍ତ୍ରୀମାନଙ୍କର ଗୋଷୀ ଗଠନ ପ୍ରସ୍ତାବକୁ ମଧ୍ୟ ଜିଏସ୍ଟି ପରିଷଦ ଅନ୍ତ୍ରମୋଦନ କରିଛି ପିଏମ୍ ଡିଜିପି କନ୍ଫରେନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭାଜନକାରୀ ଶକ୍ତିମାନେ ସ୍ୱଚ୍ଚ କାଳିନ ଲାଭ ପାଇଁ ଜାତିପ୍ରଥାର ବ୍ୟବହାର କରିବା ପ୍ରତି ସାବଧାନ ରହିବାକୁ ନିରାପତ୍ତା ସଂସ୍ଥାଗୁଡ଼ିକୁ ସତର୍କ କରାଇଛନ୍ତି ସେଭଳି ଶକ୍ତିଗୁଡ଼ିକୁ ମୂଳ ସ୍ତରରୁ ଦମନ କରିବାକୁ ସେ ଯୁକ୍ତି ବାଢ଼ିଛନ୍ତି

ଦେଶରେ ସବୁ ସମ୍ପ୍ରଦାୟ ମଧ୍ୟରେ ବିଶ୍ୱାସ ବୃଦ୍ଧି ପାଇଁ ମଧ୍ୟ ସେ ପୁଲିସ୍ ବାହିନୀକୁ କହିଛନ୍ତି ଦେଶର ଏକତା ଓ ଅଖଣ୍ଡତା ପ୍ରତି କାର୍ଯ୍ୟ କରିବା ପାଇଁ ଶ୍ରୀ ମୋଦି ପୁଲିସ ବାହିନୀକୁ ନିବେଦନ କରିଛନ୍ତି ସନ୍ତାସବାଦର ଦମନ କରି ଏହାକୁ ଦେଶର ଏକ ଛୋଟ ଅଞ୍ଚଳ ମଧ୍ୟରେ ସୀମିତ ରଖିପାରିଥିବାରୁ ସେ ପୁଲିସ୍ ବାହିନୀର ପ୍ରଶଂସା କରିଛନ୍ତି ସେ କହିଛନ୍ତି ଦେଶର ଜନସାଧାରଣ ପୁଲିସ ବାହିନୀ ବିଶେଷ କରି ଜାମ୍ମୁ କାଶ୍ମୀରର ପୁଲିସ୍ ବାହିନୀକୁ ନେଇ ଗର୍ବିତ ସନ୍ତାସବାଦର ଦମନରେ ଜାମ୍ମୁ କାଶ୍ମୀର ପୁଲିସ୍ର ଭୂମିକାକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି କାତୀୟ ପୁଲିସ୍ ସ୍କାରକୀ ଉପରେ ସେ ଏକ ସ୍କାରକୀ ଡାକ ଟିକେଟ୍ ଉନ୍କୋଚନ କରିଛନ୍ତି ଏହି ସ୍କାରକୀସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ ସାଇବର ସମନ୍ୱୟ କେନ୍ଦ୍ର ପୋର୍ଟାଲ୍କୁ ଉଦ୍ଘାଟନ କରିଛନ୍ତି ସମସ୍ତ ପ୍ରକାରର ସାଇବର ଅପରାଧର ମୁକାବିଲା କରିବାରେ ଏହା ଆଇନ୍କାନୁନ୍ ଲାଗୁ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ଏକ ମଞ୍ଚ ସାବ୍ୟସ୍ତ ହେବ

ଏନ୍ଡିଏ ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଥିବାର ସେ କହିଛନ୍ତି ଗୁଜରାଟର ଗାନ୍ଧି ନଗର ନିକଟସ୍ଥ ଅଦାଲାଜ୍ଠାରେ ବିଜେପିର ମହିଳା ମୋର୍ଚ୍ଚା ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଏହା କହିଛନ୍ତି ମହିଳାମାନେ ସମସ୍ତ କ୍ଷେତ୍ରରେ ଉତ୍ତମ ସାଙ୍ଗଠନିକ କାର୍ଯ୍ୟ ଓ ପରିଚାଳନାଗତ କାର୍ଯ୍ୟ କରିପାରିଥାନ୍ତି ବୋଲି ବିଜେପି ବିଶ୍ୱାସ କରୁଥିବାର ସେ ଜଣାଇଛନ୍ତି ଶ୍ରୀ ମୋଦି କହିଛନ୍ତି ଉଦ୍ୟୋଗପତି ପ୍ରତିଭା ଓ ନୂଆନୂଆ ପଦ୍ଧତି ଉଦ୍ଭାବନ କରିବା ମହିଳାମାନଙ୍କ ରକ୍ତରେ ନିହିତ ଅଛି କଂଗ୍ରେସ ମହିଳାମାନଙ୍କ କ୍ଷମତାପନ୍ନ କରିବା ପ୍ରତି ଅବହେଳା କରିଥିବାର ସେ ଦୋଷାରୋପ କରିଛନ୍ତି ବିଜେପି ର୍ଡଡି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡି ବିଜେପିର ଜାତୀୟ ମୁଖପାତ୍ର ନିଯୁକ୍ତ ହୋଇଛନ୍ତି ଶ୍ରୀ ରୁଡ଼ି ବିହାରର ସରନ ନିର୍ବାଚନ ମଣ୍ଡଳୀରୁ ଏମ୍ପି ଅଛନ୍ତି କର୍ଣ୍ଣାଟକ ଏକ୍କପାନ୍ସନ୍ କର୍ଷ୍ଣାଟକରେ ଏଚ୍ଡି କୁମାର ସ୍ୱାମୀ ସରକାରରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ଅଦଳବଦଳ ହୋଇଛି ରାଜ୍ୟପାଳ ବଜୁଭାଇ ବାଲା ଆଠଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି ଅଂଶିଦାର ଦଳ କଂଗ୍ରେସ ଏହାର ଦୁଇ ଜଣ ମନ୍ତ୍ରୀଙ୍କୁ ବାଦ୍ ଦେଇ ଆଠ ଜଣ ନୂଆ ମନ୍ତ୍ରୀଙ୍କୁ ମନ୍ତିମଶ୍ଚଳରେ ସ୍ଥାନ ଦେଇଛି ଜେଡିଏସ୍ ଏହାର ଦୁଇ ଜଣ କ୍ୟାବିନେଟ୍ ମନ୍ତ୍ରୀ ପଦ ଉପରେ କୌଣସି ନିଷ୍ପଭି ନେଇନାହିଁ ବିଜେପି ନ୍ୟାସନାଲ୍ ହେରାଲ୍ଡ ବିଜେପି ଆଜି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଳ ଗାନ୍ଧିଙ୍କର ତୀବ୍ର ସମାଲୋଚନା କରି ସେମାନେ ଦେଶର ସର୍ବସାଧାରଣ ସମ୍ପଭିର ଅପବ୍ୟବହାର କରିଥିବାର ଦୋଷାରପ କରିଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଗତକାଲି ନ୍ୟାସନାଲ୍ ହେରାଲ୍ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଏହାକୁ ସତ୍ୟ ପ୍ରମାଣିତ କରିଛି ସେ କହିଛନ୍ତି ନରେନ୍ଦ୍ର ମୋଦି ସରକାର କୌଣସି ସରକାରୀ ଜମିର ଲୁଟ୍କୁ କେବେ ଅନୁମତି ଦେବେ ନାହିଁ ଦିଲ୍ଲୀ ହାଇକୋର୍ଟ ନ୍ୟାସନାଲ୍ ହେରାଲ୍ଡର ପ୍ରକାଶକ ଆସୋସିଏଟେଡ୍ ଜର୍ଷାଲ୍ସ ଲିମିଟେଡ୍କୁ ଦୁଇ ସପ୍ତାହ ଭିତରେ ହେରାଲ୍ ହାଉସ୍ ଖାଲି କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ

ସନ୍ତାସବାଦୀମାନଙ୍କର ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ ନିରାପଭାବାହିନୀ ଜବାନମାନେ ଅବନ୍ତିପୁରା ଅଞ୍ଚଳର ଆରାମପୁରା ଗ୍ରାମକୁ ଚାରିପଟୁ ଘେରାଉକରି ଖାନତଲାସୀ ଆରମ୍ଭ କରିଥିଲେ ସନ୍ତାସବାଦୀମାନେ ଜବାନମାନଙ୍କ ଉପରକୁ ଗୁଳି ଚଳାଇବା ପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା

ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି ସେହି ସନ୍ତାସବାଦୀମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି ନକ୍ବି ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍ବି କହିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ସରକାର ଜାତି ଓ ଧର୍ମର ପ୍ରତିବନ୍ଧକକୁ ହଟାଇ ବିକାଶର ନ୍ତଆ ରାସ୍ତା ଦେଖାଇଛନ୍ତି ମୁମ୍ବାଇରେ ହୁନର ହାଟ ପ୍ରଦର୍ଶନୀରେ ଉଦ୍ବୋଧନ ଦେବାବେଳେ ସେ ଏହା କହିଛନ୍ତି ମନ୍ତ୍ରୀ କହିଛନ୍ତି ହୁନର ହାଟ କୁଶଳୀ କାରିଗର ଓ ହସ୍ତଶିଳ୍ପୀମାନଙ୍କୁ କ୍ଷମତାପନ୍ନ କରିବାର ଏକ ମୁଖ୍ୟ ମାଧ୍ୟମ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିଶ ଶ୍ରୀ ନକ୍ବିଙ୍କ ଉପସ୍ଥିତିରେ ହୁନର ହାଟ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ

ଆଜି ସକାଳେ ତେଲେଙ୍ଗାନାର କରିମନଗରଠାରେ ସିକଲ ସେଲ୍ ଥାଲାସେମିଆ ଓ ଅନ୍ୟାନ୍ୟ ଜିନ୍ଗତ ରକ୍ତ ସମ୍ଭନ୍ଧୀୟ ରୋଗ ଉପରେ ଉତ୍କର୍ଷ କେନ୍ଦ୍ରକୁ ଉଦ୍ଘାଟନ କରି ରାଷ୍ଟ୍ରପତି ଏହା କହିଛନ୍ତି ଶ୍ରୀ କୋବିନ୍ଦ ଦକ୍ଷିଣାଞ୍ଚଳ ଗସ୍ତରେ ଯାଇ ହାଇଦ୍ରାବାଦଠାରେ ଅବସ୍ଥାନ କରିଛନ୍ତି ସେ ପ୍ରତୀମା ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନରେ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି ବହୁସଂଖ୍ୟାରେ ପିଲାମାନେ ସିକଲ ସେଲ୍ ଓ ରକ୍ତଜନୀତ ସମସ୍ୟା ରୋଗରେ ପୀଡିତ ହେଉଥିବାରୁ ସେ ଉଦ୍ବେଗ ପ୍ରକାଶ କରିଛନ୍ତି ପିଲାମାନଙ୍କ ମଧ୍ୟରେ ଏଭଳି ରୋଗ କମ୍ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ସକାଶେ ସେ ଡାକ୍ତରମାନଙ୍କୁ ଆହ୍ପାନ ଦେଇଛନ୍ତି ଏଠାରେ ଆପଣମାନଙ୍କୁ ସ୍କରଣ କରିଦିଆଯାଇପାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସିକଲ୍ ସେଲ ଓ ଥାଲାସେମିଆ ରୋଗରେ ପୀଡିତ ଦେଶର ପ୍ରାୟ ଏକ ତୂତୀୟାଂଶ ଲୋକ ରହିଛନ୍ତି ଏହି କେନ୍ଦ୍ର ସେହିଭଳି ରୋଗୀମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇବ ରାଷ୍ଟ୍ରପତି କହିଛନ୍ତି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲ୍ସ୍ୟ

ସମଗ୍ର ଉତ୍ତର ଭାରତରେ ଘନ କୁହୁଡ଼ି ପଡ଼ିବା ସହ ରେଳ ଓ ସଡ଼କ ପଥରେ ଗମନାଗମନରେ ବାଧା ସୃଷ୍ଟି ହୋଇଛି

ଦିଲ୍ଲୀରେ ବାୟୁର ମାନ ମଧ୍ୟ ଅତ୍ୟନ୍ତ ଖରାପ ରହିଥିବାର ଜଣାପଡ଼ିଛି ସମଗ୍ର ସହରକୁ ଧୂଆଁମିଶା କୁହୁଡ଼ିର ଏକ ଆବରଣ ଘେରି ରହିଛି ଫଳରେ ପ୍ରଦୃଷଣ ସୃଷ୍ଟିକାରୀ ଧୂଳିକଣା ବାହାରକୁ ଯାଇପାରୁ ନାହିଁ

ଅନେକ ସ୍ଥାନରେ କୁହୁଡ଼ି ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି

ଇତିମଧ୍ୟରେ ଠିକ୍ ଭାବେ ଦେଖା ନ ଯିବା ଯୋଗୁଁ ଭାରତ ନେପାଳ ମୈତ୍ରୀ ବସ୍ର ଜମୁନା ଏକ୍ୱପ୍ରେସ୍ ଓ୍ବେ ରେ ଏକ ଟ୍ରକ୍ ସହ ଧକୁ ଲାଗିଥିବାର ଜଣାପଡ଼ିଛି ସେହି ଦୂର୍ଘଟଣାରେ ଟ୍ରକ୍ର ଡ୍ରାଇଭରର ମୃତ୍ୟୁ ଘଟିଛି

ଜାମ୍ମୁ କାଶ୍ମୀରରେ ମଧ୍ୟ ଅଧିକାଂଶ ସ୍ଥାନରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି ଲଦାଖ୍ ଅଞ୍ଚଳର ଲେହ ଏପର୍ଯ୍ୟନ୍ତ ସବୁଠୁ ଥଣ୍ଡା ସ୍ଥାନ ରହିଛି